ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଆଇଟି ପରିସରରେ ଏକାଧିକ ନୂଆ ବିଭାଗୀୟ ଭବନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଉତ୍ସବରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଓ୍ୱଡେକର ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ପିଏମ୍ ୟୁଏନ୍ଜିଏ ମିଳିତ କ୍ଷାତିସଂଘ ସାଧାରଣ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷା ସୁଶ୍ରୀ ଫର୍ଣ୍ଣାଡା ଏସ୍ପିନସା ଗାର୍ସେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ନୂଆଦିଲ୍ଲୀଠାରେ ଭେଟିଛନ୍ତି

ନୂଆ ଦାୟିତ୍ୱ ନିର୍ବାହରେ ଭାରତ ପକ୍ଷରୁ ତାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଆସନ୍ତା ସାଧାରଣ ପରିଷଦ ବୈଠକରେ ଆଲୋଚିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ସଂପର୍କରେ ସୁଶ୍ରୀ ଏସ୍ପିନସା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଜାତିସଂଘକୁ ଅଧିକ ଶକ୍ତିଶାଳୀ କରିବା ଏହାର ପୁନର୍ଗଠନ ଆତଙ୍କବାଦ ଜଳବାୟୁ ପରିବର୍ତ୍ତନ ସମେତ ବିଶ୍ୱର ପ୍ରମୁଖ ସମସ୍ୟାବଳୀର ସମାଧାନ ପାଇଁ ଦୁଇ ନେତା ଆଲୋଚନା କରିଚ୍ଛନ୍ତି ଡିଫେନ୍ସି ଇଣ୍ଡଷ୍ଟ୍ରିଆଲ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଲିଗଡଠାରେ ଏକ ପ୍ରତିରକ୍ଷା ଶିଳ୍ପ କରିଡରର ଉଦ୍ଘାଟନ କରିବେ ଉତ୍ତରପ୍ରଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ନିମନ୍ତେ ସ୍ୱତନ୍ତ ଭାବେ ଶିଳ୍ପାଞ୍ଚଳ ପ୍ରତିଷା କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏହା ତାହାର ଅଂଶବିଶେଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ପ୍ରତିରକ୍ଷା କରିଡରରେ ଆଗ୍ରା ଅଲିଗଡ଼ ଲକ୍ଷ୍ନୌ କାନପୁର ଚିତ୍ରକୁଟ ଓ ଝାନ୍ସୀ ସ୍ଥାନ ପାଇବ ଏହାସହିତ ସଂପୂକ୍ତ ସମସ୍ତ ପକ୍ଷଙ୍କ ସହ ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ଆଲୋଚନା ସରିଛି

ଅଭୂତପୂର୍ବ ବର୍ଷା ଓ ବନ୍ୟା ଯୋଗୁଁ କେରଳ ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏଭଳି ଦୁର୍ଦ୍ଦିନରେ ସଂପୃକ୍ତ ରାଜ୍ୟକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ସହିତ କଥାବାର୍ତ୍ତା ହେବା ସହିତ ସମସ୍ତ ପ୍ରକାର ସହାୟତା ପ୍ରତିଶ୍ରତି ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି କେରଳ ପରିଦର୍ଶନରେ ଯିବେ ଏବଂ ସେଠାରେ ବିଭିନ୍ନ ଆଶ୍ରୟ ଶିବିରରେ ଥିବା ଲୋକମାନଙ୍କୁ ଭେଟିବେ ଏକ ଟ୍ସିଟ୍ ବାର୍ତ୍ତାରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କେରଳ ବନ୍ୟା ଓ ବର୍ଷା ବିପ୍କାତ ପ୍ରତି କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି

ଏହାଫଳରେ ପେରିୟାର୍ ନଦୀରେ ବଡ଼ଧରଣର ବନ୍ୟା ଆସିବା ସହ ବ୍ୟାପକ ଅଞ୍ଚଳରେ ଫସଲ ଏବଂ ଘରଦ୍ଧାର କ୍ଷତି ହୋଇଛି

କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାରୁ ସେଠାରେ ଥିବା ଜଳଭଣ୍ଡାରରୁ ଏକଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ଛଡ଼ାଯାଉଛି

ଟ୍ରିପିଲ୍ ତଲାକ ବିଜେପି ଗତାକଲି ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ତିନି ତଲାକ ବିଲ୍ ସଂସଦୀୟ ଅନୁମୋଦନ ଲାଭ କରିପାରି ନଥିବାରୁ ଏଥିପାଇଁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କୁ ବିଜେପି ଦୋଷ ଦେଇଛି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତକୁମାର ନୂଆଦିଲ୍ଲୀଠାରେ କହିଛନ୍ତି ଯେ କଂଗ୍ରେସ ଦଳ ଲୋକସଭାରେ ତିନିତଲାକ ବିଲ୍କୁ ସମର୍ଥନ ଦେଇଥିବା ବେଳେ ଭୋଟ୍ ବ୍ୟାଙ୍କ ରାଜନୀତିକୁ ଦୃଷ୍ଟିରେ ରଖି ରାଜ୍ୟସଭାରେ ଏହାକୁ ସମର୍ଥନ କଲାନାହିଁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ଐତିହାସିକ ବିଲ୍କୁ ପାରିତ କରାଇବାରେ ବାଧକ ସାଜିଥିବା କଂଗ୍ରେସ ଦକଲର ମୁଖା ଖୋଲିଯାଇଛି ୟୁଏନ୍ ହିନ୍ଦୀ ବୁଲେଟିନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ମିଳିତ ଜାତିସଂଘରୁ ହିନ୍ଦୀରେ ଏକ ସାପ୍ତାହିକ ବୁଲେଟିନ୍ ପ୍ରସାରଣ ଆରମ୍ଭ ହୋଇଛି ନୂଆଦିଲ୍ଲୀଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ହିନ୍ଦୀକୁ ଏହି ବିଶ୍ୱ ସଂଗଠନର ଏକ ଅନ୍ୟତମ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ସରକାର ଉଦ୍ୟମ କରୁଛନ୍ତି

ପାକିସ୍ତାନ ତେହେରିକ୍ ଇନ୍ସାଫ୍ ପାର୍ଟିର ଜଣେ ପ୍ରବକ୍ତା ଫୈଜଲ କାଭେଦ୍ ଖାଁ ଗତକାଲି ଇସ୍ଲାମାବାଦଠାରେ ଏହି ସୂଚନା ଦେଇଛନ୍ତି ଇମ୍ରାନ୍ ଖାଁଙ୍କ ଶପଥଗ୍ରହଣ ଉହବରେ ଯୋଗଦେବା ପାଇଁ ଭାରତର ତିନିଜ୍ଚଣ ପ୍ରସିଦ୍ଧ କ୍ରିକେଟ୍ ଖେଳାଳି ସୁନୀଲ ଗାଭାସ୍କର କପିଲ ଦେବ ଓ ନବକ୍କିତ୍ ସିଂ ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି

ଏଥିରେ ପ୍ରଥମେ ନବନିର୍ବାଚିତ ଲୋକପ୍ରତିନିଧିମାନେ ଶପଥଗୃହଣ କରିବେ ଇଣ୍ଡିଆ ପାକ୍ ଇମ୍ରାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାକୁଥିବା ଇମ୍ରାନ୍ ଖାଁଙ୍କୁ ଭାରତୀୟ ଉଚ୍ଚାୟକ୍ତ ଅକ୍ଷୟ ବିସାରିଆ ଗତକାଲି ଇସ୍ଲାମାବାଦ ନିକଟ ତାଙ୍କ ବଣିଗୋଳା ବାସଭବନରେ ସାକ୍ଷାତ କରିଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ବିସାରିଆ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା ହୋଇଛି ଏଥିରେ ସୀମାନ୍ତରେ ଅନୁପ୍ରବେଶ ଏବଂ ଆତଙ୍କବାଦ ନେଇ ଆଲୋଚନା ହୋଇଥିଲା ଏହି ଅବସରରେ ଇମ୍ରାନ୍ଙ୍କ ବିଜୟ ପାଇଁ ଶ୍ରୀ ବିସାରିଆ ତାଙ୍କୁ ସମ୍ଭର୍ଦ୍ଧିତ କରିଥିଲେ

ୟୁଏନ୍ ରାଇଟ୍ ଚିଫ୍ ଚିଲିର ପୂର୍ବତନ ରାଷ୍ଟ୍ରପତି ମିଚେଲ୍ ବ୍ୟାଚିଲେଟ୍ ଜାତିସଂଘ ମାନବ ଅଧିକାର କମିଶନ୍ର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଗତକାଲି ସ୍ତଶ୍ରୀ ବ୍ୟାଚିଲେଟ୍ଙ୍କ ନିଯୁକ୍ତିକୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଅନୁମୋଦନ ମିଳିଛି ଏହି ପଦରେ ଥିବା କୋର୍ଡାନ୍ର କ୍ଟନୀତିଜ୍ଞ ଜେଡ୍ ଆର୍ ହୁସେନଙ୍କ କାର୍ଯ୍ୟକାଳ ଶେଷ ପରେ ସୁଶ୍ରୀ ବ୍ୟାଚିଲେଟ୍ ଦାୟିତ୍ୱ ଗ୍ରହଣ କରିବେ ବ୍ୟାଡମିଣ୍ଟନ ଭିଏତ୍ନାମ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଖେଳାଳି ଅଜୟ ଜୟରାମ ଏବଂ ମିଥୁନ ମଞ୍ଜୁନାଥ୍ ଆଜି ହୋଚିମିନ୍ ସିଟିଠାରେ ନିଜ ନିଜର ସିଙ୍ଗିଲ୍ସ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ଜୟରାମ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନୀ ଖେଳାଳି ୟୁ ଇଗା ରସିଙ୍କ ମୁକାବିଲା କରିବାକୁ ଥିବାବେଳେ ମଞ୍ଜୁନାଥ୍ ଇଣ୍ଡୋନେସିଆର ଖେଳାଳି ସେସାର୍ ହିରେନ୍ଙ୍କୁ ଭେଟିବେ କ୍ରିକେଟ୍ ଲର୍ଡସ୍ରେ ଚାଲିଥିବା ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି